ପିଏମ ସିଏମ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ସାତୋଟି ରାଜ୍ୟର ମ୍ରଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ ଯୋଗେ କଥା ହୋଇ ସେହି ସବୁ ରାଜ୍ୟର କୋଭିଡ୍ ନାଇଷ୍ଟିନ ଓ ବନ୍ୟା ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି ଏହିସବୁ ରାକ୍ୟଗ୍ରଡିକ ହେଉଛି ବିହାର ଆସାମ ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ତାମିଲନାଡୁ ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏଡାପାଡି ପାଲାନୀସ୍ୱାମୀଙ୍କ ସହ କଥା ହୋଇ ରାଜ୍ୟରେ କୋଭିଡ୍ ନାଇଷ୍ଟିନ୍ର ତାଜା ସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ଏହି ମହାମାରୀର ବ୍ୟାପିବାକୁ ରୋକିବା ଦିଗରେ ନିଆଯାଉଥିବା ପ୍ରୟାସ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀମୋଦୀଙ୍କୁ ଅବଗତ କରାଇଛନ୍ତି ଇତିମଧ୍ୟରେ କ୍ରମାଗତଭାବେ ଜୁଲାଇ ମାସର ତୃତୀୟ ରବିବାରରେ ସମ୍ପର୍ଶ୍ଣ ଲକ୍ଡାଉନକୁ କଡାକଡିଭାବେ ପାଳନ କରାଯାଉଛି

ପରିସ୍ଥିତିକୁ ଯଥାଶୀଘ୍ର ନିୟନ୍ତ୍ରଣକୁ ଆଶିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଛି ବୋଲି ମ୍ରଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଗତକାଲି ଚଳିତମାସର ତୃତୀୟ ରବିବାରରେ ମଧ୍ୟ ସମଗ୍ର ରାଜ୍ୟକୁ ସମ୍ପୂର୍ଣ୍ଣ ଲକ୍ଡାଉନ କରାଯାଇଥିଲା ପୁଲିସ ପକ୍ଷରୁ ରାସ୍ତାଘାଟରେ ଯାନବାହନ ଯାଞ୍ଚ ଜୋରଦାର କରାଯାଇଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ କଥା ହୋଇ ରାଜ୍ୟର ବନ୍ୟା କୋଭିଡ୍ ନାଇଷ୍ଟିନ ଓ ବାଗ୍ଜାନ୍ ତୈଳକୂପ ଅଗ୍ନିକାଣ୍ଡ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଶାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ୱାଲଙ୍କ ନେତୃତ୍ୱରେ ଯାଇଥିବା ଏହି ତିନିକ୍ଷଣିଆ ଟିମ୍ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀମାନଙ୍କ ସହ କୋଭିଡ୍ ପରିସ୍ଥିତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛି ଏହି ଟିମ୍ ରାଜ୍ୟର ସ୍ଥିତି ସମୀକ୍ଷା କରିବା ସହିତ ରାଜ୍ୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ସହାୟତା ଓ ମାର୍ଗଦର୍ଶନ କରାଇଛନ୍ତି ଏହି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ ଡକ୍କର ଏସ୍କେ ସିଂ ଓ ନୃଆଦିଲ୍କୀ ଏମ୍ସ ମେଡିସିନ୍ ବିଭାଗ ଆସୋସିଏଟ ପ୍ରଫେସର ନିରଜ ନିଶ୍ଚଳ ଅଛନ୍ତି ଏହି କେନ୍ଦ୍ରୀୟ ଦଳ ପାଟନାର ବିଭିନ୍ନ ଅବରୋଧ ଅଞ୍ଚଳ ଗସ୍ତ କରି ଏହି ମହାମାରୀର ନିୟନ୍ତ୍ରଣ ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକୁ ସମୀକ୍ଷା କରିଛନ୍ତି ଭୂତାଣୁ ବ୍ୟାପିବାକୁ ନିୟନ୍ତ୍ରଣ କରିବା ସକାଶେ ନୃତନ ପ୍ରୟାସ କରିବା ପାଇଁ ଏହି ଟିମ୍ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି କଣ୍ଟେନମେଷ୍ଟ ଜୋନଗୁଡିକରେ ଅବରୋଧ ତଦାରଖ ଓ ପରୀକ୍ଷଣ ଉପରେ ବିଶେଷ ଗୁରତ୍ୱ ଦେବା ପାଇଁ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପରାମର୍ଶ ଦେଇଛନ୍ତି

ଏହି ଟିମ୍ କିଛି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି ବିଶ୍ୱର ଅନ୍ୟତମ ସର୍ବନିମ୍ନ ମୃତ୍ୟୁହାର ରହିଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଭାରତ ରହିଛି

ଏହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ସଫକ୍ମଣ ଘଟଣା

ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷରେ ଥିବାବେଳେ ତା' ପଛକୁ ତାମିଲନାଡୁ ଓ ଦିଲ୍ଲୀ ରହିଛି

ଆଇସିଏମ୍ଆର କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା ପାଇଁ ଅଧିକରୁ ଅଧିକ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା ପ୍ରକ୍ରିୟା ଜାରି ରଖିଛି

ଆସାମ ଫ୍ଲୁଡ ଆସାମରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି

ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମୋରିଗାଓଁ ଜିଲ୍ଲା ଅନ୍ତର୍ଗତ ମେଲାଙ୍ଗ ରାଜସ୍ୱ ଗ୍ରାମ ଯାଇ ସେଠାରେ ବନ୍ୟା ପରିସ୍ଥିତି ଆକଳନ କରିଛନ୍ତି

ପ୍ଲାଜମା ଦାନ କରୁଥିବା ବ୍ୟକ୍ତିମାନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ଲାଜମା ଯୋଦ୍ଧାଭାବେ ବର୍ଷ୍ଣନା କରି କହିଛନ୍ତି ପ୍ଲାଜମା ଦାନ ଦେଶରେ ଏକ ଆନ୍ଦୋଳନର ରୂପ ନେବା ସହ ଏହାର ସୁଦ୍ରପ୍ରସାରୀ ପ୍ରଭାବ ପରିଲକ୍ଷିତ ହେବ ଏହି ଅଭିଯାନକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କରୋନା ଭୂତାଣୁରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିମାନେ ମାସକୁ ଦୁଇଥର ପ୍ଲାଜମା ଦାନ କରିପାରିବେ ପ୍ଲାଜମା ଦାନ କରିଥିବା ପୁଲିସ କର୍ମଚାରୀମାନଙ୍କ ପ୍ରଶଂସା କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ସେମାନଙ୍କର ଏହି ଅବଦାନ ଏହି ଆନ୍ଦୋଳନରେ ସାମିଲ ହେବା ସକାଶେ ଆଗେଇ ଆସିବାକୁ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ